ଯୋଗାଇଦେବା ଆଦି ତିନୋଟି ଦିଗ ପ୍ରତି ସରକାର ଗୁରୁତ୍ୱ ଦେଉଛନ୍ତି

ସେ କହିଛନ୍ତି କାଶ୍ମୀର ସଂକ୍ରାନ୍ତରେ ଯେଉଁ ରିପୋର୍ଟ ଦିଆଯାଇଛି ସେଥିରେ ସେନାବାହିନୀ ଆଦୌ ନୁହେଁ

ଦେଶର ଯୁବ ପ୍ରଯୁକ୍ତି ବିଙ୍କାନୀ ଏବଂ ଉଭାବକମାନଙ୍କ ସହାୟତାରେ ସାଇବର ଯୁଦ୍ଧର ମୁକାବିଲା କରିବାପାଇଁ ଆମକୁ ପଦକ୍ଷେପ ନେବାର ଆବଶ୍ୟକତା ରହିଛି

ଦେଶର ସବୁ ହାଇକୋର୍ଟଗୁଡ଼ିକୁ ପରାମର୍ଶ ଦେଇଛନ୍ତି

ନୌବାହିନୀ ପକ୍ଷରୁ ଏକ ବିବୂଭିରେ କୁହାଯାଇଛି ଆଇଏନ୍ଏସ୍ ସୟଦ୍ରୀ ହାଓ୍ୱାଇର ପର୍ଲ ବନ୍ଦରରେ ଲଙ୍ଗର ପକାଇ ସାରିଲାଣି

ଇଣ୍ଡିଆ ଆଫଗାନୀସ୍ତାନ ଭାରତ କହିଛି ଆଫଗାନୀସ୍ତାନରେ ସନ୍ତାସବାଦ ସମସ୍ୟା ସେଠାକାର ସ୍ତାନୀୟ ନୁହେଁ ଏବଂ ପଡୋଶୀ ଦେଶଗୁଡ଼ିକରେ ନିରାପଦ ଆଶ୍ରୟ ନେଇଥିବା ସନ୍ତାସବାଦୀମାନେ ସେହି ଦେଶ ଉପରେ ଆକ୍ରମଣ କର୍୍ ଛନ୍ତି

ଆମର ସମ୍ୟାଦଦାତା ଜଣାଇଛନ୍ତି ଅନାଦାୟ ଋଣ ସମସ୍ୟାର ସମାଧାନପାଇଁ ର୍ପରେଖ ସଂକ୍ରାନ୍ତରେ ସେହି ବ୍ୟାଙ୍କ୍ଗୁଡ଼ିକ ସ୍ଥାୟୀ କମିଟିକୁ ଅବଗତ କରାଇଛନ୍ତି ଏମ୍ସିଡବ୍ଲ୍ୟ ମହିଳାମାନଙ୍କ ପାଇଁ ଭାରତ ଏକ ବିପଦପ୍ରର୍ଣ୍ଣ ରାଷ୍ଟ ଭାବେ ପ୍ରକାଶିତ ଏକ ସର୍ଭେ ରିପୋର୍ଟକୁ ଜାତୀୟ ମହିଳା ଆୟୋଗ ପ୍ରତ୍ୟାଖ୍ୟାନ କରିଛି